ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ପ୍ରକଳ୍ପଗୁଡ଼ିକରୁ ଦୁଇ ଦେଶ ମଧ୍ୟରେ ଘନିଷ୍ଠ ସମ୍ପର୍କର ପ୍ରମାଣ ମିଳୁଛି

ପିଏମ୍ ମରିସସ୍ ପ୍ରୋଜେକ୍ଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମରିସସ୍ ପ୍ରଧାନମନ୍ତ୍ରୀ ପ୍ରବିନ୍ଦ ଜଗନ୍ନାଥ ଆକି ଭିଡ଼ିଓ କନ୍ଫରେନ୍ବିଂ ମାଧ୍ୟରେ ମରିସସ୍ରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ ମିଳିତ ଭାବେ ଉଦ୍ଘାଟନ କରିଛନ୍ତି ସେହି ପ୍ରକଳ୍ପଗୁଡ଼ିକ ହେଲା ମେଟ୍ରୋ ଏକ୍ୱପ୍ରେସ୍ ଫେଜ୍ ଓ୍ୱାନ୍ ପ୍ରକଳ୍ପ ଓ ନୂଆ ଇଏନ୍ଟି ହସ୍କିଟାଲ୍ ଏହି ଅବସରରେ ଶ୍ରୀ ମୋଦୀ କହିଛନ୍ତି ସେହି ଦୁଇ ପ୍ରକଳ୍ପରୁ ମରିସସ୍ର ଜନସାଧାରଣ ଉପକୃତ ହେବେ ସେହି ଦୁଇ ପ୍ରକଳ୍ପର୍ ଭାରତ ମରିସସ୍ର ବିକାଶକୁ କେତେ ଗୁରୁତ୍ୱପ୍ରଦାନ କରୁଛି ତାହା ସ୍ୱଷ୍ଟ ହୋଇଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଶ୍ରୀ ମୋଦୀ କହିଛନ୍ତି ଉଭୟ ଭାରତ ଓ ମରିସସ୍ରେ ଗଣତନ୍ତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଓ ଉଭୟ ଦେଶ ସେମାନଙ୍କର ଲୋକମାନଙ୍କର ସମୃଦ୍ଧି ଅଞ୍ଚଳର ଶାନ୍ତି ଓ ବିଶ୍ୱଶାନ୍ତି ପାଇଁ ପ୍ରତିଶ୍ରତିବଦ୍ଧ ସେ କହିଛନ୍ତି ଆଜିର ଏହି ପ୍ରକଳ୍ପ ଉଦ୍ଘାଟନ ସହ ଦୁଇ ଦେଶର ଇତିହାସରେ ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି ଓ ଉଭୟ ଦେଶ ମଧ୍ୟରେ ସହଯୋଗ ବୂଦ୍ଧି ପାଇଛି ଶ୍ରୀ ମୋଦୀ କହିଛନ୍ତି ମରିସସ୍ରେ ମେଟ୍ରୋ ପ୍ରକଳ୍ପ ସ୍ଥାପନ ହେବା ପରେ ସେଠାରେ ପ୍ରଦୂଷଣ ମୁକ୍ତ ଓ ଶସ୍ତାରେ ପରିବହନ ସମ୍ଭବ ହେବ ଏହା ସେ ଦେଶର ଅର୍ଥନୈତିକ ବିକାଶ ଓ ପର୍ଯ୍ୟଟନକୁ ପ୍ରୋହାହନ ଦେବ ସେ କହିଛନ୍ତି ଇଏନ୍ଟି ହସିଟାଲ୍ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ସାହାଯ୍ୟ କରିବ ଶ୍ରୀ ଜଗନ୍ନାଥ ତାଙ୍କର ଉଦ୍ବୋଧନରେ କହିଛନ୍ତି ମରିସସ୍ର ଜନସାଧାରଣ ଏଥିପାଇଁ ଭାରତ ନିକଟରେ କୃତଜ୍ଞତା ଜଣାଉଛନ୍ତି ମରିସସ୍ର ବିକାଶ ପାଇଁ ଏହା ଭାରତମାତାର ଆଶୀର୍ବାଦ ଆବଶ୍ୟକ କରେ ବୋଲି ସେ କହିଛନ୍ତି

ନୂଆଦିଲ୍ଲୀ ରେଳଷ୍ଟେସନ୍ରୁ ଦିଲ୍ଲୀ କଟ୍ରା ବନ୍ଦେ ଭାରତ ଏକ୍ପ୍ରେସ୍ର ଶୁଭାର୍ୟ କରିବା ଅବସରରେ ସେ ଏହା କହିଛନ୍ତି ବନ୍ଦେ ଭାରତ ଏକ୍ୱପ୍ରେସ୍ କାଶ୍ମୁ କାଶ୍ମୀରର ବିକାଶ ଓ ଧାର୍ମିକ ପର୍ଯ୍ୟଟନର ଉନ୍ନତି ପାଇଁ ଏକ ବଡ଼ ଉପହାର ବୋଲି ସେ ବର୍ଷ୍ଣନା କହିଛନ୍ତି

ବନ୍ଦେ ଭାରତ ଏକ୍ୱପ୍ରେସ୍ ଶନିବାରଠାରୁ ଏହାର ବ୍ୟବସାୟିକ ଚଳାଚଳ ଆରମ୍ଭ କରିବ

ବୈଷ୍ଣୋଦେବୀ ପୀଠକୁ ଦର୍ଶନ ପାଇଁ କଟ୍ରା ହେଉଛି ଶେଷ ରେଳ ଷ୍ଟେସନ୍

ମଝିରେ ଏହା ଅମ୍ବାଲା କ୍ୟାକ୍ଷନ୍ମେଣ୍ଟ ଲୁଧିଆନା ଓ ଜାମ୍ମୁ ତାୱି ଷ୍ଟେସନ୍ଠାରେ ଦୁଇ ମିନିଟ୍ ଲେଖାଏଁ ରହିବ

ଏହି ଟ୍ରେନ୍ ମଙ୍ଗଳବାର ଛଡ଼ା ସପ୍ତାହର ବାକି ସବୁ ଦିନ ଯାତ୍ରା କରିବ ପ୍ରଥମ ବନ୍ଦେ ଭାରତ ଏକ୍ଟପ୍ରେସ୍ ଟ୍ରେନ୍ ଗତ ଫେବୃୟାରୀ ମାସରେ ନ୍ତଆଦିଲ୍ଲୀ ଓ ବାରାଣସୀ ମଧ୍ୟରେ ଚଳାଚଳ କରିଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀ କଟ୍ରା ବନ୍ଦେଭାରତ ଏକ୍ୱପ୍ରେସ୍ ଟ୍ରେନ୍ ଚଳାଚଳକୁ ବୈଷୋଦେବୀ ପୀଠ ଗସ୍ତ କରୁଥିବା ଭକ୍ତମାନଙ୍କ ପାଇଁ ନବରାତ୍ରି ଉପହାର ବୋଲି ବର୍ଷନା କରିଛନ୍ତି ଏକ ଟ୍ୱିଟ୍ ବାର୍ତ୍ତାରେ ଶ୍ରୀ ମୋଦୀ କହିଛନ୍ତି ଏହା ଜାମ୍ମୁ ଓ କାଶ୍କୀରର ଭାଇଭଉଣୀ ତଥା ବୈଷ୍ଣୋଦେବୀଙ୍କୁ ଦର୍ଶନ କରିବାକୁ ଯାଉଥିବା ଭକ୍ତମାନଙ୍କ ପାଇଁ ନବରାତ୍ରୀ ଉପହାର ଏହି ଟ୍ରେନ୍ ଯୋଗାଯୋଗ ଓ ଆଧ୍ୟାତ୍ଲିକ ପର୍ଯ୍ୟଟନର ବିକାଶରେ ସାହାଯ୍ୟ କରିବ ବୋଲି ସେ କହିଚ୍ଚନ୍ତି ମହାରାଷ୍ଟ୍ର ଇଲେକ୍ସନ୍ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ସକାଶେ ଆଉ ମାତ୍ର ଗୋଟିଏ ଦିନ ବାକି ଥିବାବେଳେ ରାଜ୍ୟର ବହୁ ବଡ଼ ବଡ଼ ନେତା ଆକି ସେମାନଙ୍କର ମନୋନୟନପତ୍ର ଦାଖଲ କରିଛନ୍ତି

ମହାରାଷ୍ଟ୍ର ବିଜେପି ଶାଖା ସଭାପତି ଚନ୍ଦ୍ରକାନ୍ତ ପାଟିଲ୍ ପୁଣେର କୋଥ୍ରଡ୍ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ଶିବସେନା ଯୁବଶାଖା ନେତା ଆଦିତ୍ୟ ଠାକରେ ମ୍ରମ୍ୟାଇର ୱର୍ଲୀର୍ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ପଙ୍କଜା ମ୍ରଶ୍ଚେ ଗିରିଶ ମହାଜନ ସୁରେଶ ଖଡେ ଓ ସୁଭାସ ଦେଶମୁଖଙ୍କ ସମେତ ବିଜେପିର ବହୁ ଉପସ୍ଥିତ ମନ୍ତ୍ରୀ ବିଭିନ୍ନ ନିର୍ବାଚନ ମଣ୍ଡଳୀରୁ ଆଜି ସେମାନଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ପୃଥ୍ୱୀରାଜ ଚୌହାନ୍ କରାଡ଼ ସାଉଥ୍ ଆସନରୁ ଓ ଦେଶମୁଖ ଭ୍ରାତୃଦ୍ୱୟ ଲାତୁର୍ର ଦୁଇଟି ଆସନରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ଇତିମଧ୍ୟରେ ଏନ୍ସିପିର ଉପସ୍ଥିତ ବିଧାୟକ ଜିତେନ୍ଦ୍ର ଅହାଦଙ୍କ ପ୍ରାର୍ଥୀପତ୍ର ଦାଖଲ ସମୟରେ ପାର୍ଟିମୁଖ୍ୟ ଶରଦ ପାୱାର ତାଙ୍କ ସହ ଯାଇଥିଲେ

ଅନ୍ୟ ଜଣେ ଏନ୍ସିପି ନେତା ତଥା ରାଜ୍ୟ ବିଧାନପରିଷଦରେ ବିରୋଧୀ ଦଳ ନେତା ଧନଞ୍ଜୟ ମୁଣ୍ଡେ ତାଙ୍କର ସମ୍ପର୍କୀୟ ବିଜେପି ମନ୍ତ୍ରୀ ପଙ୍କଜା ମୁଣ୍ଡେଙ୍କ ବିରୁଦ୍ଧରେ ବିଡ୍ର ପାର୍ଲେ ଆସନରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ନାଲା ସୋପାରାରେ ପୂର୍ବତନ ପୁଲିସ୍ ଅଫିସର ପ୍ରଦୀପ ଶର୍ମା ଶିବସେନାରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ଡୋୟିବାଲିରୁ ବିଜେପି ମନ୍ତ୍ରୀ ତଥା ଉପସ୍ଥିତ ବିଧାୟକ ରବିନ୍ଦ ଚୌହାନ୍ ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ଥାଣେ ସହରର ଉପସ୍ଥିତ ବିଜେପି ବିଧାୟକ ସଞ୍ଜୟ କେଲକର ମଧ୍ୟ ଆଜି ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ସିକିମ୍ର ପୂର୍ବତନ ରାଜ୍ୟପାଳ ଶ୍ରୀନିବାସ ପାଟିଲ୍ ଓ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ସିନ୍ଦେଙ୍କ କନ୍ୟା ତଥା ଉପସ୍ଥିତ ବିଧାୟକ ପ୍ରଣିତୀ ମଧ୍ୟ ଆଜି ସେମାନଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି

ବେନ୍ଦ ସିଙ୍ଗଲା ଅଗ୍ରୱାଲ୍ଙ୍କ ଅମ୍ଭାଲା କ୍ୟାକ୍ଷନ୍ମେକ୍ଷର୍ ପ୍ରାର୍ଥୀ କରାଯାଇଥିବା ବେଳେ ବିଶନ୍ ଲାଲ୍ ସାଇନିଙ୍କୁ ରଦଉର୍ରୁ ଓ ମେୱା ସିଂହଙ୍କୁ ଲାଡ୍ୱା ଆସନରୁ ପ୍ରାର୍ଥୀ କରାଯାଇଛି

ପାଶୱାନ୍ ଓନିୟନ୍ କେନ୍ଦ୍ର ଖାଦ୍ୟ ଓ ଖାଉଟି ବ୍ୟାପାର ମନ୍ତ୍ରୀ ରାମବିଳାଶ ପାଶୱାନ୍ କହିଛନ୍ତି ସରକାର ପିଆଜର ରପ୍ତାନୀ ଉପରେ ନିଷେଧାଜ୍ଞା ଲାଗୁ କରିବା ପରେ ଉଭୟ ପାଇକାରୀ ଓ ଖୁଚୁରା ବକାରରେ ପିଆଜର ମୂଲ୍ୟ ହ୍ରାସ ପାଇବା ଆରମ୍ଭ କରିଛି ସରକାର ବେପାରୀମାନଙ୍କ ପାଇଁ ମହଜୁଦ୍ ସୀମା ମଧ୍ୟ ଧାର୍ଯ୍ୟ କରିଛନ୍ତି

ଓଲର ପର୍ସନ୍ ସାମାଜିକ ନ୍ୟାୟ ଓ କ୍ଷମତାପନ୍ନ ମନ୍ତ୍ରୀ ଥାଓଡ୍ ଚାନ୍ଦ ଗେହେଲତ୍ କହିଛନ୍ତି ସରକାର ବୟୋଜ୍ୟେଷ୍ଠ ବ୍ୟକ୍ତି ଓ ବରିଷ୍ଣ ନାଗରିକମାନଙ୍କର ସାମ୍ରହିକ କଲ୍ୟାଣ ଲାଗି ସଂକଳ୍ପବଦ୍ଧ ସେ କହିଛନ୍ତି ତାଙ୍କ ମନ୍ତ୍ରଣାଳୟ ବରିଷ୍ଣ ନାଗରିକମାନଙ୍କ କଲ୍ୟାଣ ପାଇଁ ବହୁ ନୂଆ ନୂଆ କାର୍ଯ୍ୟକ୍ରମମାନ ଆରମ୍ଭ କରିଛନ୍ତି ବୟୋଜ୍ୟେଷ ବ୍ୟକ୍ତି ଓ ବରିଷ୍ଠ ନାଗରିକମାନଙ୍କ ୱାକାଥନ୍କୁ ଶୁଭାର୍ୟ କରି ମନ୍ତ୍ରୀ ଏକ ଜନସମାବେଶରେ ଏହା କହିଛନ୍ତି ଆକି ସକାଳେ ନ୍ତଆଦିଲ୍ଲୀରେ ଆନ୍ତର୍ଜାତିକ ବୟୋଜ୍ୟେଷ୍ଠ ବ୍ୟକ୍ତି ଦିବସ ଉତ୍ସବରେ ଯୋଗ ଦେଇଥିଲେ ସେ କହିଛନ୍ତି ରାଷ୍ଟ୍ରୀୟ ବୟୋଶ୍ରୀ ଯୋଜନା ଅଧୀନରେ ହୁଇଲ୍ ଚେୟାର୍ ଶୁଶିବା ଯନ୍ତ୍ର ଚଷମା ଆଶ୍ରା ବାଡ଼ି ଓ ଆହରି ଅନେକ ସାମଗ୍ରୀ ବର୍ଷନ କରାଯାଉଛି

ଶ୍ରୀ ଚିଦାୟରମ୍ଙ୍କୁ ଆହୁରି ଅଧିକ ଦିନ ବିଚାରବିଭାଗୀୟ ହାଜତରେ ରଖିବା ପାଇଁ ସିବିଆଇ ଚାହିଁବାରୁ ସ୍ୱତନ୍ତ୍ର ବିଚାରପତି ଅକ୍ଷୟ କୁମାର କୁହର ତାଙ୍କର ହାଜତରେ ରହଣୀର ଅବଧିକୁ ବୃଦ୍ଧି କରିଛନ୍ତି

ପୂର୍ବର୍ ମୟଙ୍କ ଅଗ୍ରୱାଲ୍ ତାଙ୍କ ଟେଷ୍ଟ ଜୀବନର ପ୍ରଥମ ଶତକ ହାସଲ କରିବା ସହ ପ୍ରଥମ ଇନିଂସରେ ଦ୍ୱିଶତକ କରିଥିଲେ